ଜିମାନିଷ୍ଟକ୍ ୱାର୍ଲ୍ଡକପ୍ରେ ପ୍ରଥମ ଭାରତୀୟ ଭାବେ ବ୍ୟକ୍ତିଗତ ପଦକ ଜିତି ଅରୁଣା ବୁଡ୍ଜାରେଡ୍ଜୀଙ୍କ ଇତିହାସ ସୃଷ୍ଟି

କାର୍ଯ୍ୟକ୍ରମର ଠିକ୍ ପରେ ପରେ ଆକାଶବାଣୀ ଏହାକୁ ଆଞ୍ଚଳିକ ଭାଷାରେ ପ୍ରଚାର କରିବ

ସେ ପୁଡୁଚେରୀର ଶ୍ରୀ ଅରବିନ୍ଦ ଆଶ୍ରମରେ ମହାନ ସାଧକ ଶ୍ରୀ ଅରବିନ୍ଦଙ୍କୁ ପୁଷ୍ପାର୍ଘ୍ୟ ପ୍ରଦାନ କରିବା ସହିତ ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ଏହାପରେ ପ୍ରଧାନମନ୍ତ୍ରୀ ଅରୋଭିଲ୍ ପରିଦର୍ଶନରେ ଯିବେ ଏବଂ ସେଠାରେ ଆୟୋଜିତ ଅରୋଭିଲ୍ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଏକ ସ୍ମାରକୀ ଡାକ ଟିକଟ ଉନ୍କୋଚନ କରିବେ ବିଲୁପୁରମ ଜିଲ୍ଲାରେ ଅବସ୍ଥିତ ଅରୋଭିଲ୍ ଏକ ଆନ୍ତର୍ଜାତିକ ସହର ଭାବେ ମାନ୍ୟତା ପାଇଛି ପ୍ରତିଦିନ ଏଠାକୁ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକ ଶାନ୍ତି ଲାଭ ଓ ଧ୍ୟାନ ପାଇଁ ଆସିଥାନ୍ତି ପ୍ରଧାନମନ୍ତ୍ରୀ ସେଠାରୁ ସନ୍ଧ୍ୟାରେ ସୁରତ ଯାତ୍ରା କରିବେ ସୁରତଠାରେ ଆୟୋଜିତ ରନ୍ ଫର୍ ନ୍ୟୁ ଇଣ୍ଡିଆ ମାରାଥନ୍କୁ ସେ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ବାୟ ଇଲେକ୍ସନ୍ ମଧ୍ୟପ୍ରଦେଶର ଦୁଇ ବିଧାନସଭା କ୍ଷେତ୍ର ମୁଙ୍ଗାବଲି ଓ କୋଲାରସରେ ଗତକାଲି ଉପନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି

ଉଭୟ ଆସନରେ ଦୁଇ କଂଗ୍ରେସ ବିଧାୟକଙ୍କ ମୃତ୍ୟୁ ଯୋଗୁଁ ଏହି ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା ସେହିଭଳି ଓଡ଼ିଶାର ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳିରେ ଉପନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ଏହି ଉପନିର୍ବାଚନରେ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ ଏହି ଆସନରୁ ନିର୍ବାଚିତ ହୋଇଥିବା କଂଗ୍ରେସ ପ୍ରାର୍ଥୀ ସ୍କବଳ ସାହୁଙ୍କର ଗତବର୍ଷ ମୃତ୍ୟୁ ଘଟିବାରୁ ଉପନିର୍ବାଚନର ଆବଶ୍ୟକତା ଦେଖା ଦେଇଥିଲା ଆସନ୍ତା ବୁଧବାର ଭୋଟ ଗଣତି କରାଯିବ

ଭାରତୀୟ ବ୍ୟାଙ୍କ୍ ମହାସଂଘର ଅଧ୍ୟକ୍ଷା ଉଷା ଅନନ୍ତସୁବ୍ରମଣ୍ୟମ୍ କହିଛନ୍ତି ଯେ ସୁଇପୁ ସିବିଏସ୍ ସଂଯୋଗ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଏବେ ଅପରିହାର୍ଯ୍ୟ ହୋଇପଡ଼ିଛି

ସୁଇପ୍ନ ବ୍ୟବସ୍ଥାରେ ବିଶ୍ୱ ବ୍ୟାପି ଆନ୍ତଃ ବ୍ୟାଙ୍କ୍ ଆର୍ଥକ ଟେଲି ଯୋଗାଯୋଗ ସୁବିଧା ଉପଲବ୍ଧ ହୋଇଥାଏ କାରବାର ବେଳେ କୋର୍ ବ୍ୟାଙ୍କିଙ୍ଗ୍ ପାଇଁ ଏହି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ବ୍ୟାଙ୍କ ସମୃହ ଏହାର ଉପଯୋଗ କରିଥାନ୍ତି

ପ୍ରତିଷ୍ଠାନ ପକ୍ଷରୁ ବ୍ୟାଙ୍କ୍ର କିଛି ବରିଷ୍ଠ ଅଧିକାରୀଙ୍କୁ ଡକାଯାଇ ଏଇ ଠକେଇ ସଂକ୍ରାନ୍ତ କାଗଜପତ୍ର ଉପସ୍ଥାପନ କରିବାକୁ କୁହାଯାଇଥିଲା ତଦନୁସାରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ପଶ୍ଚିମାଞ୍ଚଳ ଜେନେରାଲ୍ ମ୍ୟାନେଜର୍ ମୁମ୍ଭାଇଠାରେ ଏସବୁ ତଥ୍ୟ ଦେଇଛନ୍ତି

ଦିଲ୍ଲୀ ଏଲ୍ଜି ରାଜନାଥ ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ଗତକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କୁ ଦିଲ୍ଲୀରେ ଶାସକ ଆମ୍ ଆଦ୍ମି ପାର୍ଟି ସରକାର ଓ ଅମଲାତନ୍ତ୍ର ଭିତରେ ଚାଲିଥିବା ଲଢ଼େଇ ସମ୍ପର୍କରେ ଅବଗତ କରାଇଛନ୍ତି ଦିଲ୍ଲୀର ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କ ଉପରେ ଆମ୍ ଆଦ୍ମି ପାର୍ଟିର ବିଧାୟକଙ୍କ ଆକ୍ରମଣ ଘଟଣାରେ ଏହି ବିବାଦ ତୀବ୍ର ହୋଇଛି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ୍ଙ୍କ ସରକାରୀ ବାସଭବନରେ ଏକ ବୈଠକ ଚାଲିଥିଲା ବେଳେ ମୁଖ୍ୟ ସଚିବଙ୍କୁ ଦୁଇଜଣ ଶାସକ ଦଳ ବିଧାୟକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା

ବିଭିନ୍ନ ରାଜନୈତିକ ଦଳ ନେତାମାନେ ଭୋଟରମାନଙ୍କୁ ଆକର୍ଷିତ କରିବା ନିମନ୍ତେ ଅନ୍ତିମ ପ୍ରୟାସ କରିବେ ଏଥିପାଇଁ ବିଭିନ୍ନ ସ୍ଥାନରେ ସଭା ଓ ସମାବେଶମାନ ଆୟୋଜିନ କରାଯାଇଛି ଇତିମଧ୍ୟରେ ବିଭିନ୍ନ ଦଳର ତାରକା ପ୍ରଚାରକମାନେ ଭୋଟ ପ୍ରଚାରରେ ଅଂଶଗ୍ରହଣ କରି ନିଜ ନିଜ ଦଳର ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ପ୍ରଚାର ଚଳାଇଛନ୍ତି ଏହି ଦୁଇ ରାଜ୍ୟରେ ଆସନ୍ତା ମଙ୍ଗଳବାର ଭୋଟ ନିଆଯିବ

ଶ୍ରୀଦେବୀ ଡେଥ୍ ଚାରିଦଶନ୍ଧି ଧରି ପ୍ରସିଦ୍ଧିଲାଭ କରିଥିବା ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କର ପରଲୋକ ଘଟିଛି

ଗତକାଲି ରାତିରେ ଦୁବାଇଠାରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ସୂତ୍ରରୁ ପ୍ରକାଶ

କିନ୍ତୁ ଏହାର ମାତ୍ର ପାଞ୍ଚ ବର୍ଷ ପରେ ଜିତେନ୍ଦ୍ରଙ୍କ ସହ ଆସିଥିବା 'ହିମ୍ମତୱାଲା' ଚଳଚ୍ଚିତ୍ର ଚହଳ ସୃଷ୍ଟି କରିଥିଲା ପରେ ପରେ ବକ୍କ ଅଫିସ୍ରେ ତାଙ୍କ ଅଭିନୀତ ମୱାଲି ତୋହଫା ମିଷ୍ଟର ଇଣ୍ଡିଆ ଏବଂ ଚାନ୍ଦିନୀ ଆଦିର ଅପାର ସଫଳତା ପରେ ସେ ଅଦ୍ୱିତୀୟ ହୋଇଯାଇଥିଲେ ତାଙ୍କ ମୃତ୍ୟୁ ଖବର ପାଇବା ପରେ ଅମିତାଭ ଭଚନ ପ୍ରିୟଙ୍କା ଚୋପ୍ରା ଏବଂ ସୁସ୍କିତା ସେନ ଆଦି ଟ୍ୱିଟ୍ର ଜରିଆରେ ସେମାନଙ୍କ ଶୋକ ବ୍ୟକ୍ତ କରିଛନ୍ତି ଜେ ଆଣ୍ଡ କେ କିଲ୍ଡ ଉତ୍ତର କାଶ୍ମିରର ସୀମାନ୍ତ କୁପଓ୍ୱାରା ଜିଲ୍ଲାରେ ଗତକାଲି ତୁଷାର ସ୍କଳନ ଯୋଗୁଁ ପୋତି ହୋଇ ତିନି ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ଜଣେ ବରିଷ୍ଣ ପୁଲିସ୍ ଅଧିକାରୀ ଆକାଶବାଣୀକୁ କହିଛନ୍ତି ଯେ ସ୍ଥାନୀୟ ତିନି ଜଣ ଲୋକ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିବାବେଳେ ସମ୍ପୃକ୍ତ କିଲ୍ଲାର ଗୋଚିବଲ ବେହକ ର ଲାଲ୍ପୋରା ଅଞ୍ଚଳରେ ଏହି ଅଘଟଣ ଘଟିଛି

ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ଉତ୍ପାଦନରେ ନିରାପତ୍ତା ଗୁଣମାନ ସହ କାର୍ଯ୍ୟକ୍ଷେତ୍ରରେ କର୍ତ୍ତବ୍ୟପରାୟଣତା ଓ ନିଷା ପ୍ରଦର୍ଶନ କରିଥିବା ଶ୍ରମିକମାନଙ୍କୁ ଦିଆଯାଇଥାଏ

ଏଥିରେ ବହୁ ବେସାମରିକ ଲୋକ ମୃତାହତ ହୋଇଥିବାରୁ ମାନବିକ ଓ ମେଡିକାଲ ସହାୟତାର ଆବଶ୍ୟକତା ରହିଛି ଇରାକ୍ ଆଟାକ୍ ଉତ୍ତର ଇରାକ୍ର ଏକ ତେଲ ଖଣିରେ ମୁତୟନ ହୋଇଥିବା ଦୁଇ ଜଣ ପୁଲିସ୍ କର୍ମଚାରୀଙ୍କୁ ଆଇଏସ୍ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି ଏହି ଅଞ୍ଚଳରୁ ଆଇଏସ୍ ଆତଙ୍କବାଦୀଙ୍କୁ ହଟାଇ ଦିଆଯିବା ପରେ ଏଭଳି ପ୍ରଥମ ଆକ୍ରମଣ ଏହି ଘଟଣା ପରେ ସେହି ତେଲ ଖଣି ଅଞ୍ଚଳରେ ସ୍ୱରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି

ଏହି ନଦୀଗୁଡ଼ିକ ହେଲା ବାଙ୍କା ଖରି ଗଙ୍ଗୁର ଜମୁନା ଓ ସରସ୍ୱତୀ ଅତ୍ୟଧିକ ପ୍ରଦୂଷଣ ଏବଂ ଆବର୍ଜନା ଆଦି ପକାଯିବା କରଣରୁ ଏସବୁ ନଦୀ ମୃତପ୍ରାୟ ହୋଇଯାଇଛି ଏମ୍ଜି ନରେଗା ଏବଂ ରାଜ୍ୟ ଜଳସେଚନ ବିଭାଗ ଆନୁକୂଲ୍ୟରେ ଏହି ପୁନଃରୁଦ୍ଧାର କାର୍ଯ୍ୟ କରାଯିବ

ଅସୁସ୍ଥତା ଯୋଗୁଁ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଏହି ମ୍ୟାଚ୍ରେ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇ ଥିଲେ

ସୁରେଶ ରୈନା ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିବାବେଳେ ଭୁବନେଶ୍ୱର କୁମାରଙ୍କୁ ପ୍ଲେୟାର୍ ଅଫ୍ ଦ ସିରିଜ୍ ମାନ୍ୟତା ମିଳିଛି

ଏଥିରେ ସ୍କୋଭାନିଆର ଜାସା କାଇସ୍କୋଫଙ୍କୁ ସ୍ୱର୍ଣ୍ଣ ଏବଂ ଅଷ୍ଟ୍ରେଲିଆର ଏମିଲି ହ୍ୱାଇଟ୍ହେଡ୍ଙ୍କୁ ରୌପ୍ୟ ପଦକ ମିଳିଛି